ପିଏମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଆର୍ଜେଷ୍ଟିନା ଗସ୍ତ ଶେଷ କରିବା ପୂର୍ବରୁ ବିଶ୍ୱ ନେତୃବ୍ଦଙ୍କ ସହ ଅନେକ ଦ୍ୱିପକ୍ଷିୟ ବୈଠକରେ ଯୋଗ ଦେବେ

ବହୁରାଷ୍ଟ୍ରୀୟବାଦକୁ ମଜବୁତ କରିବା ଓ ଏକ ନିରପେକ୍ଷ ଉପଯୁକ୍ତ ସମାନ ଗଣତାନ୍ତିକ ତଥା ପ୍ରତିନିଧି ମୂଳକ ବିଶ୍ୱ ଗଠନ ପାଇଁ ସେମାନେ ସେମାନଙ୍କର ପ୍ରତିଶ୍ରତିବଦ୍ଧତାକୁ ଦୋହରାଇଛନ୍ତି ଏକ ମିଳିତ ବିବୃତ୍ତିରେ ବ୍ରିକ୍ୱ ଦେଶମାନେ ସନ୍ତାସବାଦୀ ଆକ୍ରମଣର ତୀବ୍ର ନିନ୍ଦା କରିଛନ୍ତି କାତିସଂଘ ନିୟମ ଅନୁସାରେ ସନ୍ତାସବାଦର ମୂଳୋପାଟନ ପାଇଁ ସମ୍ମିଳିତ ଉଦ୍ୟମ ସକାଶେ ସେମାନେ ଆହ୍ୱାନ ଦେଇଛନ୍ତି ଆମ ସମ୍ଭାଦଦାତା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ତାଙ୍କ ଗସ୍ତ ଶେଷ କରିବା ପୂର୍ବରୁ କର୍ମାନୀ ଚାନ୍ସେଲର ଓ ଦକ୍ଷିଣ ଆଫ୍ରିକା ଏବଂ ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବାର କାର୍ଯ୍ୟସ୍ଟଚୀ ରହିଛି ଅଣଆନୁଷ୍ଠାନିକ ବ୍ରିକ୍ସ ବୈଠକରେ ପ୍ରଧାନମନ୍ତ୍ରୀ ସନ୍ତାସବାଦ ଓ ମୌଳବାଦକୁ ବିଶ୍ୱର ସର୍ବବୃହତ ବିପଦ ଭାବେ ବର୍ଷନା କରିଛନ୍ତି

ତିନୋଟି ଦେଶର ନେତାମାନଙ୍କ ମଧ୍ୟରେ ପ୍ରଥମ ତ୍ରିପକ୍ଷିୟ ବୈଠକ ଗତ ରାତିରେ ଅନୁଷ୍ଠିତ ହୋଇଛି

ବୈଠକ ପରେ ଟ୍ୱିଟ୍ କରି ଶ୍ରୀ ମୋଦି କହିଛନ୍ତି ଭାରତ ବିଶ୍ୱରେ ସହଯୋଗମୂଳକ ସମ୍ପର୍କ ସହିତ କାର୍ଯ୍ୟକରିବା ଜାରି ରଖିବ ପ୍ରେକ୍ ଆଗ୍ରୋଟେକ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି' କୃଷି ବଜାରକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ସରକାର କାର୍ଯ୍ୟ କରୁଛନ୍ତି ଏହା କୃଷକମାନଙ୍କୁ ଅଧିକ ଖାଉଟି ଯୋଗାଇବ ଯାହାଫଳରେ ସେମାନେ କୁଷିଜାତ ପଦାର୍ଥ ପାଇଁ ଅଧିକ ମୂଲ୍ୟ ପାଇପାରିବେ

ଖାଦ୍ୟଶସ୍ୟ ନଷ୍ଟ ହେବାକୁ ରୋକିବା ଓ ଭାଲ୍ୟୁଚେନ ସ୍ଥାପନ ପାଇଁ କୃଷି ଓ ଶିଳ୍ପ ମଧ୍ୟରେ ଯୋଗାଯୋଗ ବୂଦ୍ଧି ସକାଶେ ସେ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଚ୍ଚନା ଓ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଚନା ଭଳି କୃଷକମାନଙ୍କ ଅବସ୍ଥାରେ ଉନ୍ନତି ଆଣିବା ଲାଗି ଉଦ୍ଦିଷ୍ଟ ସରକାରୀ ଯୋଚ୍ଚନାଗୁଡ଼ିକର ସେ ଉଲ୍ଲେଖ କରିଛନ୍ତି ରାଷ୍ଟ୍ରପତି କହିଛନ୍ତି ଦଶ ଲକ୍ଷ ହେକ୍ଟର ଜମିକ୍ ଜଳସେଚନ ସୁବିଧା ଯୋଗାଇ ଦିଆଯାଇଛି ଓ ଅଢେଇକୋଟି କୃଷକଙ୍କୁ ବୀମା ଯୋଜନା ଯୋଗାଇ ଦିଆଯାଇଛି ଶ୍ରୀ କୋବିନ୍ଦ କୃଷକମାନଙ୍କର ନିସ୍ୱାର୍ଥପର ସେବାକୁ ପ୍ରଶଂସା କରି କହିଛନ୍ତି ସେମାନେ ଜାତୀୟ ବିକାଶ ଓ ଲୋକମାନଙ୍କର ମଙ୍ଗଳ ଦିଗରେ ଯଥେଷ୍ଟ ଅବଦାନ କରିଛନ୍ତି କୃଷକମାନଙ୍କ ଦ୍ୱାରା ଫସଲ ଅବଶେଷ ଜଳାଯିବା ବିଷୟକୁ ଉଲ୍ଲେଖ କରି ରାଷ୍ଟ୍ରପତି କହିଛନ୍ତି ଏହାର ସମାଧାନ ପାଇଁ ସବୁ ପକ୍ଷଙ୍କୁ ଏକାଠି ହେବାକୁ ପଡ଼ିବ ପଞ୍ଜାବ ରାଜ୍ୟପାଳ ଭିପି ସିଂହ ବଦନୋରେ କେନ୍ଦ୍ର କୁଷି ମନ୍ତ୍ରୀ ରାଧାମୋହନ ସିଂହ କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ହରସିମରତ କୌର ବାଦଲ ଓ ହରିଆନା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଆଗ୍ରୋ ଟେକ୍ ମେଳାରେ ଉପସ୍ଥିତ ଥିଲେ

ଚଳିତ ବର୍ଷର ଶୀର୍ଷକ 'କୃଷିରେ ବୈଷୟିକଜ୍ଞାନ କୃଷକମାନଙ୍କର ଆୟ ବୃଦ୍ଧି' ରହିଛି ପ୍ରେକ୍ ପିଏମ୍ ନାଗାଲାଣ୍ଡ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାଗାଲାଣ୍ଡ ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟବାସୀଙ୍କୁ ଅଭିନନ୍ଦନ କଣାଇଛନ୍ତି ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ରାଜ୍ୟବର୍ଦ୍ଧନ ରାଠୋଡ ଏହି ଅବସରରେ ତାଙ୍କ ବାର୍ତ୍ତାରେ କହିଛନ୍ତି ନାଗାଲାଣ୍ଡ ଏହାର ସମୃଦ୍ଧି ଓ ବିକାଶ ପଥରେ ଅଗ୍ରସର ହେବା ଜାରି ରଖିବ

ପଞ୍ଚକୁଲାର ଏକ ସ୍ୱତନ୍ତ୍ର ସିବିଆଇ ଅଦାଲତରେ ଅଭିଯୋଗପତ୍ର ଦାଖଲ ହୋଇଛି

ଏହି ଅର୍ଥ ରିଲିଫ୍ କାର୍ଯ୍ୟ ପାଇଁ ଖର୍ଚ୍ଚ କରାଯିବ କେନ୍ଦ୍ରରୁ ଏହା ରାଜ୍ୟକୁ ଦ୍ୱିତୀୟ ସହାୟତା

ଏହାକୁ ମୋବାଇଲ୍ ଆପ୍ ଭାବେ ଜରୁରିକାଳୀନ ସ୍ଥିତିରେ ବ୍ୟବହାର କରାଯାଇ ପାରିବ ଏହି ନୟରରେ ମହିଳାମାନଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ ସୁବିଧା ରହିଛି ନମ୍ଘରକୁ ଡାଏଲ କଲେ ପୁଲିସ୍ ଓ ସ୍କଚ୍ଛାସେବୀମାନଙ୍କଠାରୁ ତୁରନ୍ତ ସହାୟତା ମିଳିବ

ଇଆର୍ଏସ୍ଏସ୍ ପ୍ରକଳ୍ପ ଅନୁସାରେ ଲୋକମାନେ ପୁଲିସ୍ ସ୍ୱାସ୍ଥ୍ୟ ବିଭାଗ ଓ ଅଗ୍ନିସମ ବିଭାଗଠାରୁ ତୁରନ୍ତ ସହାୟତା ପାଇପାରିବେ

ରୁଷରେ ନିର୍ମିତ ହେବାକୁ ଥିବା ଦୁଇଟି ଭାରତୀୟ ନୌବାହିନୀ ଜାହାଜ ପାଇଁ ଦେଶୀୟ ଜ୍ଞାନକୌଶଳରେ ନିର୍ମିତ ବ୍ରହ୍ମସ୍ କ୍ଷେପଶାସ୍ତ ସଂଗ୍ରହକୁ ପରିଷଦ ଅନୁମୋଦନ କରିଛି ବ୍ରହ୍ମସ୍ କ୍ଷେପଶାସ୍ତ ସୁପରସୋନିକ୍ କ୍ରୁଜ୍ କ୍ଷେପଶାସ ହୋଇଥିବାର ପରୀକ୍ଷାରୁ ପ୍ରମାଣିତ ହୋଇଛି ଓ ଏହାକୁ ସେହି ଜାହାଜଗୁଡିକରେ ମୂଳଅସ୍ତଭାବେ ଖଞ୍ଜାଯିବ ଭାରତୀୟ ସେନାବାହିନୀର ମୁଖ୍ୟ ଯୁଦ୍ଧ ଟ୍ୟାଙ୍କ୍ ଅର୍ଜୁନ ପାଇଁ ଆର୍ମଡ ରିକବରି ବେହିକିଲ୍ ସଂଗ୍ରହକୁ ମଧ୍ୟ ପରିଷଦ ଅନୁମୋଦନ କରିଛି ଡିଆରଡିଓ ଏହାର ଡିଜାଇନ ପ୍ରସ୍ତୁତ କରିଛି ଓ ବିକାଶ କରିଛି

ସେ କହିଛନ୍ତି ସଶସ୍ତ ବାହିନୀ ଯବାନମାନେ ଦେଶର ଗୌରବ ଓ ସେମାନଙ୍କର ବୀରତ୍ୱ ଓ ବଳୀଦାନକୁ ସମ୍ମାନ କରିବା ସମସ୍ତ ନାଗରିକଙ୍କର କର୍ତ୍ତବ୍ୟ

ସ୍ୱରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ କିରଣ ରିଜିଜ୍ଞ ନ୍ତଆଦିଲ୍ଲୀର ଚାଓ୍ବଲା କ୍ୟାମ୍ପ୍ଠାରେ ଅନ୍ତଷ୍ଠିତ ମ୍ରଖ୍ୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି ସେ ପ୍ୟାରେଡ୍ ପରିଦର୍ଶନ କରି ଅଭିବାଦନ ଗ୍ରହଣ କରିଛନ୍ତି ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ରିଜିଜ୍ଜୁ ବିଏସ୍ଏଫ୍ କାର୍ଯ୍ୟର ପ୍ରଶଂସା କରିଛନ୍ତି ମନ୍ତ୍ରୀ କହିଛନ୍ତି ଦେଶ ଡିଜିଟାଲ୍ଲାଇଜେସନ୍ ଆଡ଼କୁ ଅଗ୍ରସର ହେଉଛି ଉପରାଷ୍ଟ୍ରପତି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଏହି ଅବସରରେ ସୀମା ସ୍ରରକ୍ଷା ବାହିନୀର ସମସ୍ତ କର୍ମଚାରୀ ଓ ସେମାନଙ୍କର ପରିବାରବର୍ଗଙ୍କ ଅଭିନନ୍ଦନ ଜଣାଇଛନ୍ତି

କୌଣସି ସ୍ଥାନରୁ କୌଣସି ପ୍ରକାରର ଅପ୍ରୀତିକର ଘଟଣା ସଂକ୍ରାନ୍ତରେ ଖବର ମିଳିନାହିଁ ଇଲେକସନ୍ ରାଜସ୍ଥାନ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ମତଦାନ ଆଉ ସପ୍ତାହେରୁ କମ୍ ସମୟ ବାକିଥିବାବେଳେ ଉଭୟ ରାଜ୍ୟରେ ନିର୍ବାଚନ ପ୍ରଚାର ଖ୍ରବ୍ ଜୋର୍ସୋର୍ରେ ଚାଲିଛି ବଡବଡ ରାଜନୈତିକ ଦଳଗ୍ରଡ଼ିକର ତ୍ରଙ୍ଗ ନେତାମାନେ ବିଭିନ୍ନ ସ୍ଥାନରେ ନିର୍ବାଚନ ସଭା ଗୁଡ଼ିକରେ ଉଦ୍ବୋଧନ ଦେଉଛନ୍ତି ରାଜସ୍ଥାନରେ ବିଜେପି ସଭାପତି ଅମିତ ଶାହା ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ କଂଗ୍ରେସ ନେତା ଅଶୋକ ଗେହଲତ ଓ ସଚିନ ପାଇଲଟ ଏବଂ ରାଷ୍ଟ୍ରୀୟ ଲୋକଦଳ ସଭାପତି ଅଜିତ ସିଂହ ବିଭିନ୍ନ ସ୍ଥାନରେ ର୍ୟାଲି ଗୁଡ଼ିକରେ ଉଦ୍ବୋଧନ ଦେଉଛନ୍ତି